ଲୋକସଭା ଇଳେକ୍ସନ୍ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନପାଇଁ ଭୋଟଗ୍ରହଣ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ କଂଗ୍ରେସର ପବନ ସିଂ ଘଟୋୱାର୍ ଓ ଗୌରବ ଗୋଗୋଇ ବିଜେପିର ପ୍ରଦାନ ବରୁଆ ଓ ରାମେଶ୍ୱର ତେଲି ଏବଂ ଆସାମ ଗଣ ପରିଷଦର ମୋଶିମାଧବ ମହନ୍ତ ରହିଛନ୍ତି

ଗତ ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା

ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ ଶାହାଜାହାଁପୁର ଖେଡି ହର୍ଦୋଇ ମିଶ୍ରିଖ ଉନାଓ ଫରୁଖାବାଦ ଇଟାୱା କନୌକ ଆକବର୍ପୁର କଲାୟୁଁ ଝାନ୍ସୀ ଓ ହମୀରପୁର ରହିଛି

ରାଷ୍ଟ୍ରୀୟ ଲୋକତାନ୍ତିକ ପାର୍ଟି ସଭାପତି ହନୁମାନ ବେଶିୱାଲ୍ ନାଗୌର୍ ଆସନର୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ପୂର୍ବତନ କେଏନ୍ୟୁ ଛାତ୍ରସଂଘ ସଭାପତି କହେଁୟା କୁମାର ବେଗୁସରାଇ ନିର୍ବାଚନ ମଣ୍ଡଳୀରୁ ସିପିଆଇ ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି ଏହି ପର୍ଯ୍ୟାୟରେ ଦରଭଙ୍ଗା ଉଜିଆର୍ପ୍ରର ସମସ୍ତିପୁର ବେଗୁସରାଇ ଓ ମୁଙ୍ଗେର୍ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ

ଇସି ଭୋଟିଂ ଟାଇମ୍ ନିର୍ବାଚନ କମିଶନ୍ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ସମୟସୀମା ଉପରେ ବିଜ୍ଞପ୍ତି ଜାରି କରିଛନ୍ତି

ତେବେ ନକ୍କୁଲ ଉପଦ୍ରତ ଅଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୋଟ୍ ଗ୍ରହଣ ସମୟ ଭିନ୍ନ ଭିନ୍ନ ରହିଛି

ଏସ୍ସି ଲାଲୁ ସୁପ୍ରିମ୍କୋର୍ଟ ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ଜାମିନ୍ ଆବେଦନକ୍ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ଲାଲୁ ପ୍ରସାଦଙ୍କ ଜାମିନ୍ର ମିଆଦ କୋର୍ଟ ବୃଦ୍ଧି କରୁ ନାହାନ୍ତି

ରାଫେଲ୍ ସମ୍ଭନ୍ଧୀୟ ଦସ୍ତାବିଜ୍ ଚୋରି ହୋଇଥିବାର୍ ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସରକାର କହିଥିଲେ ସରକାର କହିଥିଲେ ସେହି ଗୋପନୀୟ ଦସ୍ତାବିଜ୍ଗ୍ରଡ଼ିକ୍ ବେଆଇନ୍ ଉପାୟରେ ହସ୍ତଗତ କରାଯାଇଥିଲା ଓ ସମୀକ୍ଷା ପିଟିସନ୍ ପାଇଁ ବ୍ୟବହାର କରାଯାଇଥିଲା

ଏହି ରାୟର ସମୀକ୍ଷା ବିଷୟ ଲୋଡ଼ି ସେହି ଦସ୍ତାବିଜ୍ଗୁଡ଼ିକୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇ ଏସ୍କେ କଉଲ୍ ଓ କେଏମ୍ ଯୋଶେଫ୍ଙ୍କ ଖଣ୍ଡପୀଠ କହିଛନ୍ତି ସମୀକ୍ଷା ପିଟିସନ୍ ଉପରେ ପ୍ରଶୁବାଚୀ ଉଠାଇ କେନ୍ଦ୍ର ସରକାର ଉଠାଇଥିବା ଆପତ୍ତିକ୍ର କୋର୍ଟ ଖାରଜ କର୍ରଛନ୍ତି

କମିଶନ୍ ପକ୍ଷରୁ କୁହାଯାଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ଗ୍ରହଣ ହେବାକୁ ଥିବା ନକ୍କଲ୍ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିର୍ବାଚନ ଦୃଷ୍ଟିରୁ ଆଗାମୀ କିଛିଦିନ ପାଇଁ ତୁରନ୍ତ ସତର୍କତାମଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି